ହୋଇଛନ୍ତି

ସେମାନେ କିଭଳି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ସ୍ୱତନ୍ତ ବ୍ୟବସ୍ରା ଗ୍ରହଶ କରାଯାଇଛି

ସମ୍ଭେଦନଶୀଳ ବୁଥ୍ଗୁଡ଼ିକରେ ସଶସ୍ତ ପୁଲିସ୍ ସହ କେନ୍ଦୀୟ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି

ଏଥିସହ ମତଦାନ ପ୍ରକ୍ରିୟା ତଦାରଖ କରିବା ପାଇଁ ମାଇକ୍ରୋ ଅବ୍ଜର୍ଭରମାନଙ୍କୁ ମଧ ନିୟୋଜିତ କରାଯାଇଛି

ମାଓଅଧ୍ଧୁଷିତ ଏହି ଜିଲ୍ଲାରେ ଭୋଟରମାନେ ଭୟଶ୍ରନ୍ୟ ଭାବେ ମତଦାନ କରିବା ପାଇଁ ସୀମା ସୁରକ୍ଷା ବଳର ଯବାନମାନଙ୍କୁ ମୁତୟନ କରାଯାଇଛି

ପ୍ରଥମଥର ପାଇଁ ମତଦାନ କର୍ଥବା ଅନେକ ଭୋଟର ଆଗ୍ରହର ସହିତ ନିଜର ମତାଧକାର ସାବ୍ୟସ୍ତ କରୁଛନ୍ତି

ତେବେ ବିଭିନ୍ ସ୍ସାନରେ ବର୍ଉମାନ ଶାନ୍ତିଶୃଙ୍ଖଳାର ସହିତ ମତଦାନ ପ୍ରକ୍ରିୟା ଜାରି ରହିଥିବା ନେଇ ରାକ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କିଛି ସମୟ ତଳେ ଗଶମାଧ୍ୟମକୁ ସୂଚନା ଦେଇଛନ୍ତି